ଶ୍ରୀ ମାଝୀଙ୍କ ବିୟୋଗରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି

ତେବେ ଏହାର ପ୍ରଭାବ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିଥିବା ଆଞ୍ଚଳିକ ପାଶିପାଗ ବିଭାଗ ସ୍ରତ୍ରରୁ ଜଣାପଡ଼ିଛି